ବେସରକାରୀ ପୁଞ୍ଜିନିବେଶ ନିଯୁକ୍ତି ସୃଷ୍ଟି ରପ୍ତାନୀ ବୃଦ୍ଧି ଓ ଚାହିଦା ବୃଦ୍ଧିକୁ ନେଇ ଏକ ସକାରାତ୍ମକ ଚକ୍ର ସୃଷ୍ଟିପାଇଁ ସର୍ବେକ୍ଷଣରେ ପ୍ରସ୍ତାବ ରହିଛି

ଇତିମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ପି ଚିଦାୟରମ୍ କହିଛନ୍ତି ଅର୍ଥନୈତିକ ସର୍ବେକ୍ଷଣରେ ଅଭିବୃଦ୍ଧି ତ୍ୱରାନ୍ୱିତ ହେବା ଭଳି କୌଣସି ବିଷୟ ନାହିଁ ଏକ ବିବୃଭିରେ ସେ କହିଛନ୍ତି ଅର୍ଥନୈତିକ ସର୍ବେକ୍ଷଣରେ ସରକାର ଅର୍ଥନୀତିକୁ ନେଇ ଏକ ନକାରାତ୍ମକ ଆଭିମୁଖ୍ୟ ଉପସ୍ଥାପନ କରିଥିବା ଭଳି ତାଙ୍କୁ ମନେ ହେଉଛି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତାକାଲି ଲୋକସଭାରେ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିବେ ଦ୍ୱିତୀୟ ବାର ପାଇଁ କ୍ଷମତାକୁ ଆସିବା ପରେ ନରେନ୍ଦ୍ର ମୋଦି ସରକାରଙ୍କର ଏହା ପ୍ରଥମ ବଜେଟ୍ ହେବ

ଏମ୍ଇଏ ଦାଉଦ୍ ବୈଦେଶିକ ମନ୍ତ୍ରଣାଳୟ କହିଛି ଦାଉଦ୍ ଇବ୍ରାହିମ୍ ଲୁଚିଥିବା ସ୍ଥାନ ବିଷୟରେ ସମସ୍ତଙ୍କୁ ଜଣା ଓ ତାକୁ ଭାରତକୁ ହସ୍ତାନ୍ତର କରିବାପାଇଁ ପାକିସ୍ତାନକୁ ବାରମ୍ଭାର କୁହାଯାଉଛି ନୂଆଦିଲ୍ଲୀରେ ସାମ୍ଭାଦିକମାନଙ୍କ ସହ କଥାବର୍ତ୍ତାବେଳେ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବୀଶ୍ କୁମାର କହିଛନ୍ତି ଯେତେବେଳେ ଭାରତ ଏଭଳି ଲୋକମାନଙ୍କ ବିରୁଦ୍ଧରେ ପଦକ୍ଷେପ ନେବାକୁ ଦାବି କରୁଛି ସେତେବେଳେ ପାକିସ୍ତାନ ଏହାକୁ ଉପେକ୍ଷା କରୁଛି କିମ୍ବା କୌଣସି ପଦକ୍ଷେପ ନେଉ ନାହିଁ ପାକିସ୍ତାନ ସନ୍ତାସବାଦୀ ଓ ସେମାନଙ୍କର ସଙ୍ଗଠନ ବିରୁଦ୍ଧରେ ପଦକ୍ଷେପ ନେଉଛି ବୋଲି ବିଶ୍ୱ ସମ୍ପ୍ରଦାୟକୁ ଭୁଆଁ ବୁଲାଉଛି ବୋଲି ସେ ଦୋଷାରୋପ କରିଛନ୍ତି ସେ କହିଛନ୍ତି ଦାଉଦ୍ ଇବ୍ରାହିମ୍କୁ ଜାତିସଂଘଦ୍ୱାରା ସନ୍ତାସବାଦୀ ଘୋଷଣା କରାଯାଇସାରିଛି ଓ ମୁମ୍ବାଇ ବୋମା ବିସ୍ଫୋରଣରେ ତା'ର ଭୂମିକା ବିଷୟରେ ବିଶ୍ୱବାସୀ ଅବଗତ

ସେ କହିଛନ୍ତି ଏ ବିଷୟରେ ଦୂଇ ଦେଶ ମଧ୍ୟରେ କିଛି ମତପାର୍ଥକ୍ୟ ରହିଛି ଓ ତାହା ଉପରେ ଆଲୋଚନା ହେବ ସେ କହିଛନ୍ତି କର୍ତ୍ତାରପୁର କରିଡର୍ ଶିଖ୍ ସମ୍ପ୍ରଦାୟର ସ୍ୱାଭିମାନ ସହ ଜଡ଼ିତ ଓ ଏହାଦ୍ୱାରା ସେମାନଙ୍କର ଆକାଂକ୍ଷାର ପ୍ରରଣ ହେବ

ପାର୍ଲାମେଷ୍ଟର ଉଭୟ ସଭାରେ ଏ ବିଷୟରେ ବିବୃଭି ଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ସମସ୍ତଙ୍କ ସମାନ ସ୍ରଯୋଗ ପ୍ରଦାନ ଓ ସ୍ଥାନୀୟ ଯୁବକମାନଙ୍କ ନିଯୁକ୍ତି ବୃଦ୍ଧିପାଇଁ ସେହିସବୁ ବ୍ୟାଙ୍କ୍ଗୁଡ଼ିକ ପାଇଁ ସ୍କେଲ୍ ୱାନ୍ ଅଫିସର୍ ଓ ଅଫିସ୍ ଆସିଷ୍ଟାଣ୍ଟ୍ ପଦବୀ ଲାଗି ପରୀକ୍ଷା ଆଞ୍ଚଳିକ ଭାଷାଗ୍ରଡ଼ିକରେ କରାଯିବାକୃ ନିଷ୍ପଭି ନିଆଯାଇଛି ସେହି ଆଞ୍ଚଳିକ ଭାଷାଗୁଡ଼ିକ ମଧ୍ୟରେ ଅସମୀୟା ବଙ୍ଗଳା ଗୁଜରାତି କନ୍ନଡ଼ କୋଙ୍କଣୀ ମାଲାୟଲମ୍ ମଣିପୁରୀ ମରାଠୀ ଓଡ଼ିଆ ପଞ୍ଜାବୀ ତାମିଲ୍ ତେଲ୍ରଗୁ ଓ ଉର୍ଦ୍ଦ ଅନ୍ତର୍ଭୁକ୍ତ

କେନ୍ଦ୍ରମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ବିଲ୍କୁ ଉପସ୍ଥାପନ କରିଥିଲେ

ଏହି ସମୟରେ ଏକ ପରିଚାଳନା ମଣ୍ଡଳୀ ଚିକିତ୍ସା ପରିଷଦର ସମସ୍ତ କାର୍ଯ୍ୟ ସମ୍ପାଦନ କରିବେ ବିଲ୍ରେ ସ୍ୱଚ୍ଚତା ଉତ୍ତରଦାୟିତା ଓ ଦେଶରେ ଡାକ୍ତରୀ ଶିକ୍ଷା ପ୍ରଶାସନରେ ଉନ୍ନତି ପାଇଁ ବ୍ୟବସ୍ଥା ରହିଛି

ଏହି ବିଲ୍ ଏ ସମ୍ଭନ୍ଧୀୟ ଅଧ୍ୟାଦେଶ ସ୍ଥାନରେ ଲାଗୁ ହେବ ବିଲ୍ ଉପରେ ବିତର୍କକ୍ ଆରମ୍ଭ କରି ସମାଜାବାଦୀ ପାର୍ଟିର ରାମଗୋପାଳ ଯାଦବ' ସ୍ୱାସ୍ଥ୍ୟ ସଂକ୍ରାନ୍ତ ସ୍ଥାୟୀ କମିଟି ବହୁ ପୂର୍ବରୁ ତାଙ୍କର ରିପୋର୍ଟ ଦାଖଲ କରିଥିବା ସତ୍ତ୍ୱେ ସରକାର ଜାତୀୟ ଚିକିତ୍ସା କମିଶନ ବିଲ୍ ଆଶିବାରେ ବିଳମ୍ବ କର୍ରଛନ୍ତି ବୋଲି ଦୋଷାରୋପ କରିଥଲେ ରଥଯାତ୍ରା ପୁରୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥାଯାତ୍ରା ଶ୍ରୀକ୍ଷେତ୍ର ପୁରୀରେ ଚାଲିଛି ରଥଯାତ୍ରାପାଇଁ ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତଙ୍କର ସମାଗମ ହୋଇଛି ମହାପ୍ରଭ୍ତ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଓ ଭଉଣୀ ସ୍ୱଭଦ୍ରାଙ୍କ ନନ୍ଦିଘୋଷ ତାଳଧ୍ୱଜ ଓ ଦେବଦଳନ ରଥକୁ ଭକ୍ତମାନେ ଟାଣି ଟାଣି ଆଜି ଗୁଣ୍ଡିଚା ମନ୍ଦିରକୁ ନେଉଛନ୍ତି ଦ୍ୱାଦଶ ଶତାବ୍ଦୀରୁ ତିନିଠାକୁରଙ୍କୁ ଗୁଣ୍ଡିଚା ମନ୍ଦିରକୁ ନେବାର ପରମ୍ପରା ପାଳନ କରାଯାଇଆସୁଛି ନଅ ଦିନ ପରେ ତିନିଠାକୁର ଶ୍ରୀମନ୍ଦିରକୁ ବାହୁଡ଼ିବେ ଇଣ୍ଡୋ ପାକ୍ ସୀମାପାର ସନ୍ତାସବାଦ ବନ୍ଦ୍ କରିବା ଓ ନିଜ ଅଞ୍ଚଳରୁ ସନ୍ତାସବାଦ ମୌଳିକଢାଞ୍ଚାଗୁଡ଼ିକୁ ନଷ୍ଟ କରିବା ଦିଗରେ ପଦକ୍ଷେପ ନେବାକୁ ଭାରତ ପାକିସ୍ତାନକୁ କହିଛି ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବି ମୁରଲୀଧରନ୍ କହିଛନ୍ତି ଭାରତ ପାକିସ୍ତାନ ସହ ସ୍ୱାଭାବିକ ସମ୍ପର୍କ ସ୍ଥାପନ ଚାହେଁ

ଏସ୍ ଟିକ୍ଟକ୍ ଚୀନ୍ର ଟିକ୍ଟକ୍ ଆପ୍କୁ ନିଷେଧ କରାଯିବା ସଂକ୍ରାନ୍ତ ମାମଲାଗୁଡ଼ିକୁ ମାଡ୍ରାସ୍ ହାଇକୋର୍ଟରୁ ସୁପ୍ରିମ୍କୋର୍ଟକୁ ସ୍ଥାନାନ୍ତରିତ କରାଯିବାପାଇଁ ଏକ ଆବେଦନର ଶୁଶାଣି କରିବାକୁ ସୁପ୍ରିମ୍କୋର୍ଟ ମନା କରିଦେଇଛନ୍ତି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ ବରିଷ୍ଣ ଓକିଲ ଅଭିଷେକ ମନୁ ସିଙ୍ଗ୍ବିଙ୍କ ଯୁକ୍ତିକୁ ଖାରଜ କରିଛନ୍ତି ଶ୍ରୀ ସିଙ୍ଗ୍ବି ତାଙ୍କର ଯୁକ୍ତିରେ ମାମଲାଗୁଡ଼ିକର ଶୀଘ୍ର ଫଇସଲା ପାଇଁ ସୁପ୍ରିମ୍କୋର୍ଟକୁ ସ୍ଥାନାନ୍ତରିତ କରିବାପାଇଁ ଦର୍ଶାଇଥିଲେ

ଜାତୀୟ ରେକର୍ଡ଼ଧାରୀ ତେଜିନ୍ଦର ପାଲ୍ ସିଂ ତୁର୍ ବ୍ରୋଞ୍ ପଦକ ବିଜୟୀ ହୋଇଛନ୍ତି

ଏନ୍ଡିଆର୍ଏଫ୍ ଟିମ୍ଗୁଡ଼ିକୁ ଖୋକାଖୋଜି କାର୍ଯ୍ୟରେ ନିଯୁକ୍ତ କରାଯାଇଛି